ପିଏମ୍ ଲାଇଟ୍ ହାଉସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ବାସଗୃହ ଯୋଗାଇଦେବାକ୍ ପ୍ରତିଶ୍ରତି ଦେଇ ଗରିବ ଲୋକମାନଙ୍କ ଦୂର୍ଦ୍ଦଶାର ଅବସାନ ଘଟାଇବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଲାଇଟ୍ ହାଉସ୍ ପ୍ରକଳ୍ପ ସର୍ବସାଧାରଣଙ୍କ କଲ୍ୟାଣ ଦିଗରେ ଏକ ସର୍ବୋକୃଷ୍ଟ ବୈଷୟିକ ଜ୍ଞାନ ଲାଇଟ୍ ହାଉସ୍ ପ୍ରକଳ୍ପ ସହରାଞ୍ଚଳର ଗୃହନିର୍ମାଣ ଆବଶ୍ୟକତାର ପୂରଣ ଦିଗରେ ବହୁମାତ୍ରାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ପୂର୍ବର ସରକାରମାନେ ଗୃହନିର୍ମାଣ ଯୋଜନାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେଉ ନ ଥିଲେ ସେ କହିଛନ୍ତି ସର୍ବାଙ୍ଗୀନ ଉନ୍ନତି ବିନା ରୂପାନ୍ତରଣ କେବେ ସମ୍ଭବ ନୁହେଁ ବୋଲି ତାଙ୍କ ସରକାର ହୃଦୟଙ୍ଗମ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି ଓ ଦେଶପାଇଁ ଆଗକୁ ନୂଆ ନୂଆ ଉପାୟମାନ ଅପେକ୍ଷା କରି ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ନବୀକରଣ ଓ ନୃଆ ନୂଆ ଞ୍ଜାନକୌଶଳର ପ୍ରୟୋଗ କରିବାକୁ ଦେଶପାଇଁ ସୁଯୋଗ ଆଣିଦେଇଛି

ଶ୍ରୀ ମୋଦି କହିଛନ୍ତି ଏହି ପ୍ରକ୍ସଗୁଡ଼ିକରେ ଆଧୁନିକ ବୈଷୟିକ ଜ୍ଞାନ ଓ ନବୀକରଣ ପଦ୍ଧତି ଗ୍ରହଣ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଗୁଡ଼ିକୁ ବହୁତ କମ୍ ସମୟ ମଧ୍ୟରେ ନିର୍ମାଣ କରାଯିବ ଏବଂ ଗରିବ ଲୋକମାନଙ୍କୁ ଶସ୍ତାରେ ବାସଗୃହ ଯୋଗାଇ ଦିଆଯିବ

ଶ୍ରୀ ମୋଦି କହିଛନ୍ତି ଲକ୍ଷ୍ରୌରେ କାନାଡ଼ାର ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି ଏହିସବୁ ପ୍ରକଳ୍ପ ଆମର ଇଞ୍ଜିନିୟର୍ ସ୍ଥପତି ନିର୍ମାଣ କ୍ଷେତ୍ରର ବିଦ୍ୟାର୍ଥୀ ଓ ଯୋଜନା ପ୍ରସ୍ତୁତକାରୀମାନଙ୍କୁ ନୂଆ ନୂଆ ଜ୍ଞାନକୌଶଳ ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ବାସଗୃହ ନିର୍ମାଣ ଲାଗି ନୂଆ ତଥା ଅଳ୍ପ ଖର୍ଚ୍ଚ ପଡ଼ୁଥିବା ବୈଷୟିକ ଜ୍ଞାନର ବିକାଶ କରିବାକୁ ଏହା ପଥ ଉନ୍କକ୍ତ କରିବ ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ବାସଗୃହ ଅତି ସ୍ୱଚ୍ଚ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ଓ ଅନେକ ବାସଗୃହର ନିର୍ମାଣ କାର୍ଯ୍ୟ ଜାରି ରହିଛି ସେ କହିଛନ୍ତି ନିଜର ଏକ ବାସଗୃହ ନିର୍ମାଣ କରିବା ଦେଶର ପ୍ରତ୍ୟେକ ନାଗରିକଙ୍କର ଏକ ବଡ଼ ସ୍ୱପ୍ନ ଓ ସରକାର ସହରାଞ୍ଚଳରେ ବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ସହାୟତା କରୁଛନ୍ତି ଏଥିପାଇଁ ସରକାର ସମସ୍ତଙ୍କ ପାଇଁ ବାସଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ଶ୍ରୀ ମୋଦି ଆଶା ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛନ୍ତି ଓ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ମିଶନରେ ଉତ୍କୁଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ବାସଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଓ ତ୍ରିପୁରା ଝାଡ଼ଖଣ୍ଡ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଗୁଜୁରାତ୍ ତାମିଲ୍ନାଡୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ଭାରେ କହିଛନ୍ତି ପ୍ରତ୍ୟେକ ନୂଆବର୍ଷ ଆମପାଇଁ ନୂଆ ନୂଆ ସୁଯୋଗ ଆଣି ଦେଇଥାଏ ବ୍ୟକ୍ତିଗତ ଓ ସାମୃହିକ ବିକାଶ ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଭଳି ଏହି ଜଟିଳ ସମୟରେ ଆମକୁ ଐକ୍ୟବଦ୍ଧ ହୋଇ ଅଗ୍ରସର ହେବାକୁ ପଡ଼ିବ ଶ୍ରୀ କୋବିନ୍ଦ କହିଛନ୍ତି ବିବିଧତାରେ ଏକତାର ସଂସ୍କୃତିକୁ ଭିତ୍ତିକରି ଆମକୁ ଅଗ୍ରସର ହେବାକୁ ପଡ଼ିବ ଏକ ସାମ୍ବହିକ ସମାଜ ଗଠନ ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଶାନ୍ତି ଓ ସଦ୍ଭାବନାର ବିକାଶ ପାଇଁ ପ୍ରେମ ଦୟା ଓ ସହନଶୀଳତାର ଭାବ ବିକଶିତ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ନବବର୍ଷ ଆମକୁ ସକାରାତ୍ମକ ଭାବନା ନୂଆ ଆଶା ଓ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇ ଥାଏ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍କୃ ମ୍ବଳୋପାଟନ କରିବାପାଇଁ ନବବର୍ଷ ଆମକ୍ର ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ତାଙ୍କର ତାଙ୍କର ଦୂଢ଼ ବିଶ୍ୱାସ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବବର୍ଷ ଉପଲକ୍ଷେ ଦେଶବାସୀଙ୍କ ଅଭିନନ୍ଦନ କଶାଇନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ନବବର୍ଷ ସମସ୍ତଙ୍କପାଇଁ ଉତ୍ତମ ସ୍ୱାସ୍ଥ୍ୟ ହର୍ଷୋଲ୍ଲାସ ଓ ସମୃଦ୍ଧି ଆଶିଦେବ ବୋଲି ସେ ଆଶା କର୍ତ୍ଥନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ନବବର୍ଷ ଉପଲକ୍ଷେ ଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ଜାବ୍ଡେକର କହିଛନ୍ତି ନବବର୍ଷ ଦେଶପାଇଁ ସୁଖ ସମୃଦ୍ଧି ଓ ସୁସ୍ଥ ପରିବେଶ ଆଣିଦେଉ ବୋଲି ସେ ଆଶା କରୁଛନ୍ତି

ଜାତୀୟ ରାଜଧାନୀ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ କିୟା କୌଣସି ଜନସମାଗମ ଘଟି ନାହିଁ ସମଗ୍ର ଦିଲ୍ଲୀରେ ରାତ୍ରୀକାଳୀନ ସାନ୍ଧ୍ୟ ଆଇନ ଲାଗୁ କରାଯାଇଥିଲା

କିନ୍ତ୍ର ଗୋଆରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଆତସବାଜି କାର୍ଯ୍ୟକ୍ରମ ସହ ନବବର୍ଷକ୍ର ସ୍ୱାଗତ ଜଣାଇଛନ୍ତି କେରଳରେ ବହ୍ରତ କମ୍ ସଂଖ୍ୟକ ଲୋକ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାର ଜଣାପଡ଼ିଛି କୋଲ୍କାତାରେ ପୁଲିସ୍ ଲୋକମାନଙ୍କୁ ମାସ୍କ ବାଷ୍ଟିଥିବାର ଖବର ମିଳିଛି ପଞ୍ଜାବରେ ନବବର୍ଷ ଉପଲକ୍ଷେ ଲୋକମାନେ ଅମୃତସରସ୍ଥିତ ସ୍ୱର୍ଷ୍ଣମନ୍ଦିର ପରିଦର୍ଶନ କରିଛନ୍ତି ମହାରାଷ୍ଟ୍ରର ଲୋକମାନେ ମଧ୍ୟ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ନିରାଡମ୍ବର ଉପାୟରେ ନବବର୍ଷ ପାଳନ କରିଛନ୍ତି ଲୋକମାନେ ଘର ମଧ୍ୟରେ ରହି ନବବର୍ଷ ପାଳନ କରିଥିବାର ଦେଖିବାକୃ ମିଳିଛି

ଲୋକମାନଙ୍କୁ ଆତସବାଜି କାର୍ଯ୍ୟକ୍ରମ ପାଇଁ ସବୁ ସ୍ଥାନରେ ଅନୁମତି ଦିଆଯାଇ ନ ଥିବାର ରିପୋର୍ଟ ଆମର ହସ୍ତଗତ ହୋଇଛି ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ପ୍ରଥମ ଦେଶ ଯେଉଁଠି ଆତସବାଜି କାର୍ଯ୍ୟକ୍ରମ ସହ ପ୍ରଥମେ ନବବର୍ଷ ପାଳନ କରାଯାଇଛି ଅଷ୍ଟ୍ରେଲିଆର ସିଡ୍ନୀ ଅପେରା ହାଉସ୍ଠାରେ ମଧ୍ୟ ନବବର୍ଷ ପାଳନ ସମୟରେ ଆତସବାଜି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି

ଥାଇଲ୍ୟାଣ୍ଡ୍ରେ ଆତସବାଜି କାର୍ଯ୍ୟକ୍ରମ ସହ ନବବର୍ଷ ପାଳନ ହୋଇଥିବାବେଳେ ହଙ୍ଗ୍କଙ୍ଗ୍ରେ ସାଦାସିଧା ଭାବେ ନବବର୍ଷ ପାଳନ କରାଯାଇଛି